ସେ କହିଛନ୍ତି ସାମାଜିକ ଗଶମାଧ୍ଧମ କିମ୍ଚା ବିଭିନ୍ କାର୍ଯ୍ୟକ୍ରମ ମାଧ୍ଧମରେ ଦେଶର ଯୁବବର୍ଗଙ୍କ ସହିତ ନିରନ୍ତର ଆଲୋଚନା କରିବା ପ୍ରକ୍ରିୟା ସେ ଜାରି ରଖିଛନ୍ତି

ସେ କହିଛନ୍ତି ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ତାଙ୍କ କଥା ମାଧ୍ଧମରେ ଦେଶବାସୀଙ୍କର ଭାବନା ପ୍ରତିଫଳିତ ହେଉଛି

କାହାକୁ ପଚାରି ଏଠାରେ ସଭା କରୁଛ ବୋଲି ଯୁବକଜଶକ ଖାରବେଳଙ୍କୁ ପ୍ରଶ୍ନ କରି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ମୁହଁରେ ମାଡ଼ ମାରିଥିଲେ

ହେଲେ ଏହି ଅଭିଯୋଗକୁ ବିଜେଡି ଦଳ ଖଣ୍ତନ କରିଛି

ଏହି ଘଟଶାକୁ ବିଭିନୁ ମହଲରେ ତୀବ୍ର ନିନ୍ଦା କରାଯାଇଛି

ପ୍ରଥମ ଦିନ ବାଲିଯାତ୍ରାରେ ବିଶେଷ ଭିଡ଼ ପରିଲକ୍ଷିତ ହୋଇନଥିବାବେଳେ ଗତକାଲି ଶନିବାର ଥିବାରୁ ଗହଳି ବେଶ୍ ପରିଲକ୍ଷିତ ହୋଇଥିଲା

ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ରା ସହ ଉଉମ ଟ୍ରାଫିକ ପରିଚାଳନା କରାଯାଉଛି

ସେହିପରି ରାଜ୍ୟର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ମଧ୍ଧ ଅନୁର୍ରପ ଭାବେ ଶୀତର ପ୍ରଭାବ ଦେଖବାକୁ ମିଳିଛି